ମହାରାଷ୍ଟ୍ର ଦିଲ୍ଲୀ ମଧ୍ୟପ୍ରଦେଶ ହରିୟାଣା ଉତ୍ତର ପ୍ରଦେଶ ପଞ୍ଜାବ ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ହଠାତ୍ ଅକ୍ଟିଜେନ୍ ଚାହିଦା ବୃଦ୍ଧି ପାଇବାରୁ ସେହିସବୁ ରାଜ୍ୟକୁ ଅଧିକ ଅକ୍ଟିଜେନ୍ ସିଲିଶ୍ଡର ଯୋଗାଇବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି

ସୀତାରମଣ ଅକ୍ନିକେନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫିକିର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଉଦ୍ବୋଧନ ଦେଲାବେଳେ ଦ୍ୱିତୀୟ ଲହର କୋଭିଡ୍ ମହାମାରୀକୁ ପରାହତ କରିବାପାଇଁ ସରକାର ନେଇଥିବା ପଦକ୍ଷେପର ସ୍ୱଫଳ ପାଇବା ସକାଶେ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଶିଳ୍ପକ୍ଷେତ୍ରକୁ ଆହ୍ୱାନ ଜଣାଇଛନ୍ତି

ଆନ୍ତଃରାଜ୍ୟ ପରିବହନ ପାଇଁ ଅକ୍ଟିଜେନ୍ ଟ୍ୟାଙ୍କର୍ଗୁଡ଼ିକୁ ସବୁ କଟକଣା ଛାଡ଼ କରାଯାଇଛି

ରାଜ୍ୟ ସରକାରଗୁଡ଼ିକୁ ଅଧିକ ସଂଖ୍ୟାରେ ରେମ୍ଡେସିଭିର୍ ଇଞ୍ଜେକ୍ସନ୍ କିଣିବା ଲାଗି ଅନୁମତି ଦିଆଯିବା ସଙ୍ଗେ ସଙ୍ଗେ ବେସରକାରୀ ବିତରଣ ଚ୍ୟାନେଲ୍ ମାଧ୍ୟମରେ ରାଜ୍ୟଗୁଡ଼ିକ ଏହି ଇଞ୍ଜେକ୍ସନ୍ କିଣିପାରିବେ ବୋଲି କୃହାଯାଇଛି

ତା'ପରେ ପରିସ୍ଥିତି ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏମ୍ପି ଅକ୍ଟିଜେନ୍ ମଧ୍ୟପ୍ରଦେଶରେ ଅକ୍ଟିଜେନ୍ ଉତ୍ପାଦନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିଭିରେ ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ରାଜ୍ୟର ସବୁ କିଲ୍ଲାଗୁଡ଼ିକରେ କୋଭିଡ୍ ରୋଗୀମାନଙ୍କୁ ଅକ୍ଟିଜେନ୍ ଯୋଗାଇ ଦେବାଲାଗି ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି

ସପ୍ତାହକ ଭିତରେ ରତ୍ଲମ୍ ଓ ମୋରିନା ଜିଲ୍ଲାର ଅକ୍ୱିଜେନ୍ ପ୍ଲାଷ୍ଟ୍ରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଶ୍ରୀ ଚୌହାନ ସ୍କଚନା ଦେଇଛନ୍ତି

ପିଏମ୍ କ୍ଲାଇମେଟ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳବାୟୁ ସମ୍ପର୍କିତ ଶୀର୍ଷ ବୈଠକରେ ଉଦ୍ବୋଧନ ଦେବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଦୁଇ ଦିନିଆ ସମ୍ମିଳନୀ କାଳରେ ଜଳବାୟୁ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ

ଆମେରିକା ରାଷ୍ଟ୍ରପତି କୋ ବାଇଡେନ୍ ଶୀର୍ଷ ବୈଠକରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି

ଏହି ନେତାମାନେ ବିଶ୍ୱସ୍ତରୀୟ ବୃହତ୍ ଅର୍ଥନୈତିକ ଫୋରମ୍ରେ ସଦସ୍ୟ ଥିବା ରାଷ୍ଟ୍ରଗୁଡ଼ିକର ପ୍ରତିନିଧିତ୍ୱ କରୁଛନ୍ତି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଯେଉଁ ଦେଶଗୁଡ଼ିକ ଅଧିକ ଦାୟୀ ସେହିସବୁ ଦେଶଗୁଡ଼ିକର ନେତାମାନଙ୍କୁ ଶୀର୍ଷ ବୈଠକରେ ଯୋଗଦେବାପାଇଁ ବିଶେଷଭାବେ ନିମନ୍ତ୍ରଣ କରାଯାଇଛି ଜଳବାୟୁ ପରିବର୍ତ୍ତନ ଏ ଦିଗରେ ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ କୁପ୍ରଭାବ ହ୍ରାସ ପାଇଁ ପାଖି ଯୋଗାଣ ଓ ପ୍ରକୃତିଭିଭିକ ସମାଧାନ ପନ୍ଥା ଖୋଜି ବାହାର କରିବାପାଇଁ ବୈଠକରେ ଆଲୋଚନା ହେବ ଜଳବାୟୁ ନିରାପତ୍ତା ତଥା ସୁସ୍ଥ ପରିବେଶ ପାଇଁ ଅଭିନବ କାରିଗରି ବିଦ୍ୟା ବ୍ୟବହାର ଉପରେ ମଧ୍ୟ ଆଲୋଚନା ହେବାର କଥା ରହିଛି

କଂଗ୍ରେସ ବାମପନ୍ତ୍ରୀ ଦଳ ଓ ଇଣ୍ଡିଆନ୍ ସେକ୍ରଲାର୍ ଫ୍ରଣ୍ଣ୍ ସଂଯ୍ରକ୍ତ ମୋର୍ଚ୍ଚା ଅଧୀନରେ ନିର୍ବାଚନ ଲଢ୍ରଛନ୍ତି ପ୍ରତ୍ୟେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ପିଭିପ୍ୟାଟ୍ ମେସିନ ବ୍ୟବହାର କରାଯାଉଛି

ସବୁ ଭୋଟ୍ଦାତାଙ୍କୁ ଥର୍ମାଲ୍ ଯାଞ୍ କରାଯିବ ଯଦି କାହାର ଦେହରେ ଅଧିକ ଉତ୍ତାପ ରହିଛି ସେମାନଙ୍କୁ ଶେଷ ଆଡ଼କୁ ଭୋଟ୍ ଦେବାପାଇଁ ଅନୁମତି ଦିଆଯିବ

ସେହି ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନଗୁଡ଼ିକରେ ହିଂସାକାଣ୍ଡ ଘଟିଥିବା ବିଷୟକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରିବାପାଇଁ ସ୍ଥିର କରାଯାଇଛି

ଶାନ୍ତିଶୂଙ୍ଖଳାର ସହ ନିରପେକ୍ଷ ଭାବେ ଭୋଟ୍ଗ୍ରହଣ କରିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନିର୍ବାଚନ କମିଶନ୍ କହିଛି

ରାଜ୍ୟର ସରକାରୀ କାର୍ଯ୍ୟାଳୟ ପରିସର ଓ ରାଜ୍ୟ ସରକାରଙ୍କଦ୍ୱାରା ପରିଚାଳିତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ପରିସରରେ କୋଭିଡ୍ ଟିକାଦାନ କେନ୍ଦ୍ରମାନ ଖୋଲାଯାଇ ଜୋର୍ସୋର୍ରେ ଟିକାକରଣ ପ୍ରକ୍ରିୟା ଚାଲିଛି

ଆଗାମୀ ଦୂଇ ସପ୍ତାହ ମଧ୍ୟରେ ରାଜ୍ୟର ସବୁ କର୍ମଚାରୀମାନଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ରାଜ୍ୟର ସବୁ ନାଗରିକଙ୍କୁ ଟିକା ଦେବାଲାଗି ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଗତକାଲି ବିହାରରେ ସର୍ବାଧିକ ନ୍ତଆ ସଂକ୍ରମଣ ହୋଇଥିବାର ଖବର ମିଳିଛି